ମିଳିତ ସରକାରକୁ ବଞ୍ଚାଇବା ପାଇଁ ଉଭୟ କଂଗ୍ରେସ ଓ କେଡିଏସ୍ ନେତାମାନେ ଗତକାଲି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲେ ଇସ୍ତଫା ଦେଇଥିବା ଏହି ବିଧାୟକମାନଙ୍କୁ ବୁଝାଶୁଝା କରି ଦଳରେ ରଖିବାପାଇଁ ସବୁପ୍ରକାର ଚେଷ୍ଟା କରିଥିଲେ ହେଁ ତାହା ସଫଳ ହୋଇ ନାହିଁ

ମୁମ୍ଭାଇଠାରେ ବିଦ୍ରୋହୀ ବିଧାୟକ ବିସି ପାଟିଲ୍ କହିଛନ୍ତି ନିଷ୍କଭି ପ୍ରତ୍ୟାହାରର ପ୍ରଶ୍ନ ଉଠୁ ନାହିଁ କର୍ଷ୍ଣାଟକ ବିଧାନସଭାର ବାଚସ୍କତି କେ ଆର୍ ରମେଶ ଆକି ଏହି ଇସଫା ପତ୍ରଗୁଡ଼ିକ ଉପରେ ନିଷ୍ପଭି ନେବେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ତାଙ୍କ ବ୍ୟକ୍ତିଗତ ଆମେରିକା ଗସ୍ତକ୍ କାଟ୍ଛାଣ୍ଟ୍ କରି ଗତକାଲି ସନ୍ଧ୍ୟାରେ ବେଙ୍ଗାଲୁରୁଠାରେ ପହଞ୍ଚଛନ୍ତି ଆକି ସେ ତାଙ୍କ ମନ୍ତ୍ରିମଣ୍ଡଳର ଏକ ଜରୁରୀ ବୈଠକ ଡାକିଛନ୍ତି ଆସନ୍ତାକାଲି ସକାଳେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ମଧ୍ୟ ବସ୍କୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏହି ବୈଠକ ଡକାଇଛନ୍ତି ଜେଡିଏସ୍ ମଧ୍ୟ ଏହି ସଙ୍କଟ ସମ୍ପର୍କରେ ଆଲୋଚନା କରିବାପାଇଁ ନିଜ ବିଧାୟକମାନଙ୍କର ଏକ ବୈଠକ ଡକାଇଛି ଅପରପକ୍ଷରେ ବିକେପି ରାଜ୍ୟଶାଖା ସଭାପତି ବିଏସ୍ ଏଦିୟୁରାପ୍ପା କହିଛନ୍ତି ଆସନ୍ତାକାଲି ଇସ୍ତଫା ଦେଇଥିବା ବିଧାୟକଙ୍କ ସମ୍ପର୍କରେ ବାଚସ୍କତି ନିଷ୍କଭି ନେବେ ଏହାପରେ ତାଙ୍କ ଦଳ ସରକାର ଗଠନପାଇଁ ରାଜ୍ୟପାଳଙ୍କୁ ଭେଟିବ କି ନାହିଁ ତାହାର ନିଷ୍ପଭି ନିଆଯିବ ୟୁଏଇ ଫରେନ୍ ମିନିଷ୍ଟର ସଂଯୁକ୍ତ ଆରବ ଏମିରେଟ୍ସ୍ର ବିଦେଶିକ ମନ୍ତ୍ରୀ ଶେକ୍ ଅବୁଦ୍ଦୁଲ୍ଲା ବିନ୍ ଜୟେଦ୍ ଅଲ୍ ନୈହାନ୍ ଆଜି ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ ସେ ମଧ୍ୟ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏକ ତିନିଦିନିଆ ଭାରତ ଗସ୍ତରେ ଆସି ସେକ୍ ଅବଦ୍ଦୁଲ୍ଲା ଗତକାଲି ରାତିରେ ନୂଆଦିଲ୍ଲୀରେ ପହଞ୍ଚଥିଲେ ଗତ କେଇବର୍ଷ ଧରି ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଛି

ସମ୍ପର୍କକ୍ ଅଧିକ ନିବିଡ଼ କରିବା ସହ ନୂଆ ନୂଆ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବଡ଼ାଇବାପାଇଁ ଶ୍ରୀ ଅବଦ୍ଦୁଲ୍ଲୁ ଏହି ଗସ୍ତରେ ଆସିଛନ୍ତି ସୂଚନାଯୋଗ୍ୟ ସଂଯୁକ୍ତ ଆରବ ଏମିରେଟ୍ସ୍ ଭାରତର ତୂତୀୟ ସର୍ବାଧିକ ବାଣିଜ୍ୟ ଅଂଶୀଦାର ଏବଂ ଚତୁର୍ଥ ସର୍ବାଧକ ତେଳ ରପ୍ତାନୀକାରୀ ପିଏମ୍ ବ୍ଲଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ସଂରକ୍ଷଣ ଉପରେ ଟ୍ୱିଟର୍ରେ କିଛି ପରାମର୍ଶ ଦେଇଛନ୍ତି ଜଣେ କନ୍ୟା ଗୋଟିଏ ଗଛ ଓ ଜଣେ ଶିକ୍ଷକ ଶୀର୍ଷକରେ ବ୍ଲଗ୍ ଲେଖି ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ସମ୍ପର୍କରେ ସୌରାଷ୍ଟ୍ରର ବେରାବଲ୍ ଅଞ୍ଚଳର ଜଣେ ଶିକ୍ଷକଙ୍କ ହୃଦୟସର୍ଶୀ କାହାଣୀ ବର୍ଷ୍ଣନା କରିଛନ୍ତି ବୃକ୍ଷରୋପଣ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଏହି ସ୍କୁଲ୍ ଶିକ୍ଷକଙ୍କ କାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ବାସନକୁସନ ଧୋଇବା ପରେ ଯେଉଁ ଅପରିଷ୍କାର ପାଣି ରହୁଛି ତାହାକୁ ନଷ୍ଟ ନ କରି ଗଛରେ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି ପାରମ୍ପରିକ ଉପାୟରେ ଜଳ ସଂରକ୍ଷଣ ଓ ପରିବେଶର ସ୍ୱରକ୍ଷା ପାଇଁ ଯେଉଁସବ୍ର ଉଦାହରଣ ଦେଶରେ ସୃଷ୍ଟି ହୋଇଛି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ଟିଏମ୍ସି ଆଣ୍ଟି ପାର୍ଟି ଦଳବିରୋଧୀ କାର୍ଯ୍ୟପାଇଁ ବିଧାନନଗର ପୌର ସଂସ୍ଥାର ମେୟର୍ ଏବଂ ବିଧାୟକ ସବ୍ୟସାଚୀ ଦଉଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶାସକ ତୃଣମୂଳ କଂଗ୍ରେସ ବିଚାର କରୁଛି

ମେୟର ଶ୍ରୀ ଦତ୍ତଙ୍କ କାର୍ଯ୍ୟକଳାପ ଘେନି ଏହି କାଉନ୍ସିଲର୍ମାନେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଇତିମଧ୍ୟରେ ରାଜ୍ୟ ବିଜେପି ନେତା ମୁକୁଲ୍ ରାୟ ଶ୍ରୀ ଦଉଙ୍କୁ ଭେଟିଛନ୍ତି ନାଇଡୁ କଲ୍ଚର୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ପ୍ରାଚୀନ ଜ୍ଞାନ ଓ ଐତିହ୍ୟର ବିକାଶ ପାଇଁ ଭାରତରେ ଏକ ସାଂସ୍କୃତିକ ପୁନର୍ଜାଗରଣର ଆବଶ୍ୟକତା ରହିଛି ଗତକାଲି ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍କୋଚନ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ସେ ଭାରତୀୟ ଦର୍ଶନକୁ ପ୍ରଦର୍ଶନ କରୁଥିବା ଏକ ସମାଜ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ ଭାରତୀୟ ଜ୍ଞାନ ଓ ବୌଦ୍ଧିକତା ଉପରେ ଲିଖିତ ଏକ ପୁସ୍ତକ 'ବିବେକ ଦିପିନୀ'କୁ ସେ ଏହି ଅବସରରେ ଉନ୍କୋଚନ କରିଥିଲେ

ରୋଗ ବ୍ୟାପୁଥିବାରୁ ଆସାମ ସରକାର ରାଜ୍ୟର ସବ୍ର ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କ ଛଟିକ୍ ବାତିଲ୍ କରିଦେଇଛନ୍ତି ଏହି ରୋଗ ନିୟନ୍ତ୍ରଣ ପାଇଁ ଘରୋଇ ଚିକିତ୍ସାଳୟ ଓ ଚିକିହକଙ୍କ ସହାଯ୍ୟ ନେବାକୁ ରାଜ୍ୟ ସରକାର ମଧ୍ୟ ନିଷ୍ପଭି ନେଇଛନ୍ତି

ଚିନି ପରିବର୍ତ୍ତେ ଇଥାନଲ୍ ଉତ୍ପାଦନ କରିବାକୁ ସେ ଚିନିକଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ୍ ପକ୍ଷରୁ ପୁଣେଠାରେ ଆୟୋକ୍ତିତ ଚିନି ସମ୍ମିଳନୀରେ ଉଦ୍ବୋଧନ ଦେବାବେଳେ ସେ କହିଛନ୍ତି ଏବେ ଦେଶରେ ଆବଶ୍ୟକତାଠାରୁ ଅଧିକ ଚିନି ଉତ୍ପାଦିତ ହେଉଛି ତେଣୁ ଚିନି ଉତ୍ପାଦନ ଲାଭଜନକ ହେଉ ନାହିଁ ଚିନି ପରିବର୍ତ୍ତେ ଯଦି ଇଥାନଲ୍ ଉତ୍ପାଦନ କରାଯିବ ତେବେ ଏହି ଉଦ୍ୟୋଗ ଲାଭବାନ୍ ହେବ ବୋଲି ସେ କହିଛନ୍ତି ପେଟ୍ରାଲିୟମ୍ରେ ଇଥାନଲ୍କୁ ମିଶାଇ ଏବେ ନୂଆ ପ୍ରକାରର ଇନ୍ଧନ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଛି ଏଥିପାଇଁ ମଧ୍ୟ ଏକ ସ୍ୱଚ୍ଛ ନୀତି କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ଚିନିକଳମାନେ ଇଥାନଲ୍ ଉତ୍ପାଦନ କଲେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତାହାକୁ କିଶିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ ଏହି ସଭାରେ ଉପସ୍ଥିତ ଥିବା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବୀଶ କହିଛନ୍ତି ଚିନି ପରିବର୍ତ୍ତେ ଇଥାନଲ୍ ଉତ୍ପାଦନପାଇଁ ସମ୍ପୁକ୍ତ କାରଖାନାଗୁଡ଼ିକୁ ତାଙ୍କ ସରକାର ଅନୁମତି ଯୋଗାଇ ଦେବେ ଅଧିକ ଆଖୁଚାଷ ନ କରିବାକୁ ମଧ୍ୟ ସେ ଚାଷୀମାନଙ୍କ ନିବେଦନ କରିଛନ୍ତି

ଜଣେ ପ୍ରତିରକ୍ଷା ଅଧିକାରୀ କୋଲ୍କାତାଠାରେ କହିଛନ୍ତି ମାଛ ଧରିବାକୁ ଯାଇଥିବା ମହ୍ୟଜୀବୀମାନଙ୍କର ଏକ ଡଙ୍ଗା ଓଡ଼ିଶା ଉପକୃଳରେ ଫସିଯାଇଥିଲା

ଆକାଶମାର୍ଗରୁ ସେମାନଙ୍କୁ ଠାବ କରାଯିବା ପରେ ଗତକାଲି ସେମାନେ ପାରାଦ୍ୱୀପ ବନ୍ଦରରେ ସୁରକ୍ଷିତ ଭାବେ ପହଞ୍ଚଛନ୍ତି ଆଜି ସକାଳେ ଫସି ରହିଥିବା ଡଙ୍ଗାଟିକ୍ ପାରାଦ୍ୱୀପ ଅଣାଯାଇଥିବା ଜଣାପଡ଼ିଛି

ବିଜୁଳି କାଟ ଓ ଚାଷୀଙ୍କୁ ଋଣ ଛାଡ଼ ପ୍ରସଙ୍ଗରେ କମଲନାଥ ସରକାରଙ୍କୁ ବିକେପି ଘେରିବାକୁ ନିଷ୍ପଭି ନେଇଥିବାରୁ ଏହି ଅଧିବେଶନ ବେଶ୍ ସରଗରମ ହେବ ବୋଲି ଆଶା କରାଯାଉଛି ୟୁପି କାଉଡିଆ ଯାତ୍ରା ଉତ୍ତର ପ୍ରଦେଶର ମୁଖ୍ୟ ସଚିବ ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଓପି ସିଂହ ଗତକାଲି ଗ୍ରେଟର୍ ନୋଇଡାଠାରେ ବାର୍ଷିକ କୱାଁର ଯାତ୍ରାର ଆନ୍ତଃ ରାଜ୍ୟ ସମନ୍ୱୟ ବୈଠକରେ ପ୍ରସ୍ତତିର ସମୀକ୍ଷା କରିଛନ୍ତି ଏଥିରେ ଦିଲ୍ଲୀ ଉତ୍ତରାଖଣ୍ଡ ରାଜସ୍ଥାନ ଏବଂ ହରିୟାଣାର ପ୍ରଶାସନିକ ଓ ପୁଲିସ୍ ଅଧିକାରୁମାନେ ଯୋଗ ଦେଇଥିଲେ ଯାତ୍ରୀମାନଙ୍କ ସୁବିଧାପାଇଁ ବ୍ୟବସ୍ଥା କରିବା ସହ ଯାତ୍ରା ଉପରେ ନଜର ରଖିବାପାଇଁ ଆବଶ୍ୟକ ସ୍ଥଳେ ହେଲିକପ୍ଟର ଓ ଡ୍ରୋନ୍ ବ୍ୟବହାର କରିବାକୁ ନିଷ୍ପଭି ନିଆଯାଇଛି

କାଉଡ଼ିଆ ଯାତ୍ରା ଭାବେ ସାଧାରଣରେ ପରିଚିତ ଏହି ଯାତ୍ରାରେ ଶିବଭକ୍ତମାନେ ପବିତ୍ର ତୀର୍ଥ ପୁଷ୍କରିଣୀରୁ ଜଳ ବହନ କରି ଶିବଙ୍କୁ ଅର୍ପଣ କରିଥାନ୍ତି ଅଧିକାଂଶ ଶିବଭକ୍ତ ହରିଦ୍ୱାର ଗୋମୁଖ ଗଙ୍ଗୋତ୍ରୀ ଏବଂ ଅନ୍ୟାନ୍ୟ ଶୈବପୀଠକୁ ବହୁସଂଖ୍ୟାରେ ଯାଉଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉଛି

ଟ୍ରମ୍ ଇରାନ୍ ଆଣବିକ କାର୍ଯ୍ୟରେ ବ୍ୟବହୃତ ୟୁରାନିୟମ୍କୁ ତେକଷ୍ରିୟ କରିବାପାଇଁ ଇରାନ୍ ନିମନ୍ତେ ଯେଉଁ ସୀମା ନିର୍ଦ୍ଧାରିତ ହୋଇଥିଲା ତେହରାନ୍ କର୍ତ୍ତୃପକ୍ଷ ତାହାକୁ ଉଲ୍ଲଙ୍ଘନ କରୁଥିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ଏ ସମ୍ପର୍କରେ ନିଜର ମତାମତ ଦେଇ ସେ କହିଛନ୍ତି ଏହି ୟୁରାନିୟମ୍ ତେକଷ୍କ୍ରିୟକରଣ ପଛରେ ଇରାନ୍ର ଗୋଟିଏ ଉଦ୍ଦେଶ୍ୟ ନିହିତ ସେ ଉଦ୍ଦେଶ୍ୟଟି କ'ଣ ତାହା ତେହେରାନ୍ କର୍ଭୂପକ୍ଷ ଭଲଭାବେ କାଶିଛନ୍ତି ଏହାର ପରିଣାମ କିନ୍ତୁ ଭଲ ନୁହେଁ ବୋଲି ସେ ସତର୍କ କରାଇ ଦେଇଛନ୍ତି ଏକ୍ଷେତ୍ରରେ ଇରାନ୍ ସୀମା ଉଲ୍ଲଙ୍ଘନ କରିଥିବାରୁ ତାହା ବିରୋଧରେ ଆମେରିକା ଅଧିକ କଠୋର କଟକଣା କ୍ରାରି କରିବ ବୋଲି ସେ ଦେଶର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ କହିଛନ୍ତି କୌଣସି ଏକ ରାଷ୍ଟ୍ର ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗପାଇଁ କେତେ ୟୁରାନିୟମ୍କୁ ତେଜଷ୍ଟ୍ରିୟ କରିପାରିବ ତାହା ଏକ ଆନ୍ତର୍ଜାତିକ ବ୍ୟବସ୍ଥାଦ୍ୱାରା ସ୍ଥିରୀକୃତ ଏହି ନିୟମ ଉଲ୍ଲ୍ଘନ ଅର୍ଥ ଇରାନ୍ ଏକ ମନ୍ଦ ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟ କରୁଛି ଏହା ପୂର୍ବରୁ ଇରାନ୍ ନିଜର ଆବଶ୍ୟକତା ପୂରଣ ପାଇଁ ଅଧିକରୁ ଅଧିକ ୟୁରାନିୟମ୍କୁ ତେଜଷ୍ଟ୍ରିୟ କରିବ ବୋଲି ଘୋଷଣା କରିଥିଲା